ସେ କହିଛନ୍ତି ଏହାଦ୍ୱାରା କପିକୁ ରୋକାଯାଇପାରିବ

ପରିବେଶ ସ୍ୱରକ୍ଷା ପାଇଁ ଜନସଚେତନତା ସୂଷ୍କି କରବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ

ଏହି ଉପଲକ୍ଷେ ମୁଖ୍ୟମନ୍ତୀ ନବୀନ ପଟଟନାୟକ ଜନସାଧାରଣଙ୍କୁ ଶୁଭେଛା ଜଣାଇବା ସହ ସବୁକ ସୁନ୍ଦର ତଥା ସୁସ୍ଛ ପରିବେଶ ଗଠନ ଦିଗରେ ସମ୍ତଙ୍କର ସହଯୋଗ କାମନା କରିଛନ୍ତି